ପିଏମ୍ ଫିନ୍ଲାଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କୋବିଡ୍ ସଂକ୍ରମଣ ସମୟରେ ଭାରତ ଏହାର ନିଜର ଲୋକମାନଙ୍କର ଯତ୍ନ ନେବା ସହ ବିଶ୍ୱର ଅନେକ ଦେଶକୁ ସହାୟତା କରିଛି

ଭାରତ ଓ ଫିନ୍ଲାଣ୍ଡ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ଥିବାର ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ଏହା ନୀତିଭିତ୍ତିକ ଏବଂ ମାନବୀୟ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବେଶିତ ଉଭୟ ଦେଶ ମଧ୍ୟରେ ବୈଷୟିକଞ୍ଜାନ ନୂଆନୂଆ ଉଭାବନ ପ୍ରଦୂଷଣମୁକ୍ତ ଶକ୍ତି ପରିବେଶ ଓ ଶିକ୍ଷା ଆଦି କ୍ଷେତ୍ରରେ ଘନିଷ୍ଠ ସହଯୋଗ ସ୍ଥାପନ ହୋଇଛି

ସେ କହିଛନ୍ତି ଆନ୍ତର୍ଜାତିକ ସୌର ମେଣ୍ଟ ଓ ଦୁର୍ବିପାକ ପ୍ରଶମନ ମୌଳିକ ଢାଞ୍ଚା ସ୍ଥାପନ ପାଇଁ ସହଯୋଗ ଭଳି ପଦକ୍ଷେପ ଦ୍ୱାରା ଆନ୍ତର୍ଜାତିକ ସ୍ତରରେ ସହଯୋଗ ବୃଦ୍ଧି କରାଯାଇ ପାରିଛି ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ସୌର ମେଣ୍ଟ ଓ ଦୁର୍ବିପାକ ପ୍ରଶମନ ମୌଳିକ ଢାଞ୍ଚା ସହଯୋଗରେ ସାମିଲ ହେବାକୁ ଫିନ୍ଲାଣ୍ଡକୁ ଅନୁରୋଧ କରିଛନ୍ତି

ଏହି ବିଲ୍ ଚଳିତ ବଜେଟ୍ ଅଧିବେଶନରେ ପାର୍ଲାମେଣ୍ଟରେ ଉପସ୍ଥାପନ ହେବ ଦେଶରେ ବଡ଼ ବଡ଼ ମୌଳିକ ଢାଞ୍ଚା ବିକାଶ ପ୍ରକଳ୍ପ ଗୁଡ଼ିକ ପାଇଁ ଏହା ଦୀର୍ଘକାଳୀନ ଋଣ ଯୋଗାଇବାର ଆଶା କରାଯାଉଛି

ସେ କହିଛନ୍ତି ସରକାର ଏହି ଅନୁଷ୍ଠାନକୁ କିଛି ଅଂଶଧନ ପ୍ରଦାନ କରିବାକୁ ଯୋଜନା କରୁଛନ୍ତି ଯାଫଳରେ ସୁଧହାର କମ୍ ରହିପାରିବ

ଭାରତୀୟ ଷ୍ଟାମ୍ପ୍ ଆଇନ୍ରେ ମଧ୍ୟ ସଂଶୋଧନ ଅଣାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ବିକାଶ ପାଣ୍ଠି ପ୍ରତିଷ୍ଠାନର ଢାଞ୍ଚା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଏଥିରେ ପେସାଦାରମାନଙ୍କର ଏକ ପରିଚାଳନା ମଣ୍ଡଳୀ ରହିବ

ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ବୋର୍ଡରେ ସଦସ୍ୟ ରହିବେ

ଦକ୍ଷ୍ୟ ପେସାଦାରମାନଙ୍କ ଜରିଆରେ ଏହି ସଂଗଠନ ବଜାରର ଚାହିଦା ପୂରଣ କରିପାରିବ ବୋଲି ମନ୍ତ୍ରୀ କହିଛନ୍ତି ଇଭିଏମ୍ ଭିଭିପାଟ୍ ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ହେବାକୁ ଥିବା କେରଳ ତାମିଲନାଡୁ ଆସାମ ପଶ୍ଚିମବଙ୍ଗ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଭୋଟ୍ଗ୍ରହଣ କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ସହ ଭିଭିପାଟ୍ର ବ୍ୟବହାର କରିବାକୁ ନିଷ୍ପଭି ନେଇଛି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ଏହି ନିଷ୍ପଭି ନିଆଯାଇଛି ଇଭିଏମ୍ ଓ ଭିଭିପାଟ୍ ଗୁଡ଼ିକୁ ଭୋଟ୍ଗ୍ରହଣ କେନ୍ଦ୍ରକୁ ପଠାଯିବା ପୂର୍ବରୁ ଦୁଇଥର ଲେଖାଏଁ ଯାଞ୍ଚ କରାଯିବ

ଏହି ସମୟରେ ସେଠାରେ ରାଜନୈତିକ ଦଳରଗୁଡ଼ିକର ପ୍ରାର୍ଥୀମାନଙ୍କ ପ୍ରତିନିଧିମାନେ ଉପସ୍ଥିତ ରହିବେ ସମସ୍ତ ପ୍ରତିନିଧିଙ୍କ ଉପସ୍ଥିତିରେ ପରୀକ୍ଷାମୂଳକ ମତଦାନର ଫଳାଫଳକୁ ପ୍ରଦର୍ଶନ କରାଯିବ ପରୀକ୍ଷାମୂଳକ ମତଦାନର ଠିକ୍ ପରେ ପରେ କ୍ଲିୟର୍ ବଟନ୍ ଦବାଯାଇ ମେସିନଗୁଡ଼ିକର ସମସ୍ତ ତଥ୍ୟ ଉଡ଼ାଇ ଦିଆଯିବ ଏହାପରେ ଇଭିଏମ୍ ଓ ଭିଭିପାଟ୍ ଗୁଡ଼ିକୁ ପୋଲିଂ ଏଜେଣ୍ଟମାନଙ୍କ ଉପସ୍ଥିତିରେ ସିଲ୍ କରାଯିବ ଓ ସେମାନଙ୍କର ସ୍ୱାକ୍ଷର ସିଲ୍ ଉପରେ ରହିବ ଭୋଟ୍ ଗ୍ରହଣ ଶେଷ ହୋଇଯିବା ପରେ ପୋଲିଂ ଏଜେଣ୍ଟମାନଙ୍କ ଉପସ୍ଥିତିରେ ସେଗୁଡ଼ିକୁ ପୁନର୍ବାର ସିଲ୍ କରାଯିବ

ସମସ୍ତ ଷ୍ଟ୍ରଙ୍ଗରୁମ୍ରେ ଦୁଇଟି ଲେଖାଏଁ ତାଲା ଲଗାଯିବ ସେହି ସମୟରେ ପ୍ରାର୍ଥୀମାନଙ୍କର ପ୍ରତିନିଧିମାନେ ଉପସ୍ଥିତ ରହିବେ ଓ ସେମାନଙ୍କର ଭିଡ଼ିଓଗ୍ରାଫି କରାଯିବ

ଭୋଟ୍ ଗଣତି ହେବା ଦିନ କଣ୍ଟ୍ରୋଲ୍ ୟୁନିଟ୍ ଗୁଡ଼ିକରୁ ଫଳାଫଳ ସଂଗ୍ରହ କରାଯିବା ପୂର୍ବରୁ ସିଲ୍ଗୁଡ଼ିକୁ ଯାଞ୍ଚ କରାଯିବ ଓ କଣ୍ଟ୍ରୋଲ ୟୁନିଟ୍ଗୁଡ଼ିକର କ୍ରମିକ ନୟରଗୁଡ଼ିକୁ ପ୍ରାର୍ଥୀମାନଙ୍କର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଯାଞ୍ଚ ହେବ କୋବିଡ ଷ୍ଟାଟସ ଭାରତ ପ୍ରତିଦିନ ଅଧିକରୁ ଅଧିକ ଲୋକଙ୍କୁ କୋବିଡ ପ୍ରତିଷେଧକ ଟିକା ଦେଉଛି

ମହାରାଷ୍ଟ୍ରରେ ଦୈନିକ କୋବିଡ ସଂକ୍ମଣ ସର୍ବାଧିକ ରହିଛି

ଏହାପରକୁ ପଞ୍ଜାବର ସ୍ଥାନ ରହିଛି

ଆର୍ଏସ୍ ବ୍ୟାଙ୍କସ୍ କୌଣସି ରାଷ୍ଟ୍ରାୟତ ବ୍ୟାଙ୍କ୍କୁ ବେସରକାରୀ କରଣ କରାଯିବା ପାଇଁ ଚିହ୍ନଟ କରାଯାଇନ ଥିବା ବିଷୟ ସରକାର ସ୍ୱଷ୍ଟିକରଣ ଦେଇଛନ୍ତି ରାଜ୍ୟସଭାରେ ଏକ ଲିଖିତ ଉଭରରେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ବଜେଟ୍ରେ ଘୋଷଣା କରାଯାଇଥିବା ପ୍ରସ୍ତାବ ବିଷୟରେ ଉଲ୍ଲେଖ କରିଛନ୍ତି ଆତ୍ମ ନିର୍ଭର ଭାରତ ପାଇଁ ନୂଆ ରାଷ୍ଟ୍ରାୟତ ଉଦ୍ୟୋଗ ନୀତି ଅନୁସାରେ ନୀତିଆୟୋଗ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକ ସଂକ୍ରାନ୍ତରେ ଯେକୌଣସି ସୁପାରିଶ କରିପାରିବ ଏଗୁଡ଼ିକ ମଧ୍ୟରେ ବ୍ୟାଙ୍କ୍ ବିମା ଓ ଅନ୍ୟାନ୍ୟ ଆର୍ଥିକ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକ ଆସୁଛି ଏହିଭଳି ଅନୁଷ୍ଠାନଗୁଡ଼ିକର ବେସରକାରୀ କରଣ କିମ୍ବା ମିଶ୍ରଣ ପାଇଁ ନୀତିଆୟୋଗ ସୁପାରିଶ କରିବ କିନ୍ତୁ ଏହା ସତ୍ତ୍ୱେ ସେଗୁଡ଼ିକ ସରକାରଙ୍କ ନିୟନ୍ତ୍ରଣ ମଧ୍ୟରେ ରହିବ ମନ୍ତ୍ରୀ କହିଛନ୍ତି ନୀତିଆୟୋଗର ସୁପାରିଶ ଗୁଡ଼ିକୁ ସରକାରଙ୍କ ଅଧୀନସ୍ଥ ଏକ ସଂସ୍ଥା ଅନୁମୋଦନ କରିବ

ଇଂଲଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ଦେଇଛି

ଆଜିର ମ୍ୟାଚ୍ରେ ଭାରତ ଭଲ ଖେଳ ପ୍ରଦର୍ଶନ କରିବାର ଆଶା କରାଯାଉଛି